ଯେଉଁମାନଙ୍କ ପ୍ରତି ସଂକ୍ରମଣର ବିପଦ ଅଧିକ ରହିଛି ସେମାନଙ୍କୁ ଅଗ୍ରାଧିକାର ଭିଭିରେ ପ୍ରତିଷେଧକ ଟିକା ଦିଆଯାଉଛି ବିଶ୍ୱର ସର୍ବବୃହତ୍ କୋବିଡ୍ ନାଇଣ୍ଟିନ୍ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରି ଶ୍ରୀ ମୋଦି କହିଛନ୍ତି ଏଭଳି ଏକ ବୃହତ୍ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମ ଇତିହାସରେ କେବେ ଦେଖିବାକୁ ମିଳି ନ ଥିଲା

ସେଗୁଡ଼ିକ ମଧ୍ୟରେ ଭାରତ ଚୀନ୍ ଓ ଆମେରିକା ରହିଚ୍ଚନ୍ତି ପ୍ରଧାନମନ୍ତ୍ରୀ କରୋନା ପ୍ରତିଷେଧକ ପ୍ରସ୍ତୁତ କରିବାପାଇଁ କାର୍ଯ୍ୟ କରିଆସୁଥିବା ବୈଜ୍ଞାନିକମାନଙ୍କର ଭୂୟସୀ ପ୍ରଶଂସା କରିଛନ୍ତି ଅତି ଅଳ୍ପ ସମୟ ମଧ୍ୟରେ ଭାରତ ଯେଭଳି ଭାବେ ପ୍ରତିଷେଧକ ପ୍ରସ୍ତୁତ କରିପାରିଛି ତାହାକୁ ନେଇ ସେ ଗର୍ବ ଅନୁଭବ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତଦ୍ୱାରା ପ୍ରସ୍ତୁତ ପ୍ରତିଷେଧକଗୁଡ଼ିକ ବିଦେଶର ପ୍ରତିଷେଧକଗୁଡ଼ିକ ତୁଳନାରେ ବହୁତ ଶସ୍ତା କିନ୍ତୁ ବିଦେଶର ପ୍ରତିଷେଧକଗୁଡ଼ିକ ତୁଳନାରେ ଭାରତରେ ପ୍ରସ୍ତୁତ ପ୍ରତିଷେଧକଗୁଡ଼ିକ କୌଣସି ଗୁଶରେ କମ୍ ନୁହେଁ

ସେ କହିଛନ୍ତି ଭାରତର ପ୍ରତିଷେଧକଗୁଡ଼ିକ ପ୍ରତି ବିଶ୍ୱରେ ଚାହିଦା ବୃଦ୍ଧି ପାଇବାର କାରଣ ହେଉଛି ଭାରତ ଏ କ୍ଷେତ୍ରରେ ପୂର୍ବରୁ ଅନେକ ସଫଳତା ହାସଲ କରିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ପ୍ରସ୍ତୁତ ଦୁଇଟିଯାକ ପ୍ରତିଷେଧକର ସଫଳତା ବିଷୟରେ ନିଶ୍ଚିତ ହେବା ପରେ ବୈଜ୍ଞାନିକମାନେ ଏଗୁଡ଼ିକୁ ଅନୁମୋଦନ କରିଛନ୍ତି

ପ୍ରଧାନମନ୍ତ୍ରୀ ଦବାଇ ଭି କଡ଼ାଇ ଭି ମନ୍ତ୍ର ଦେଇ ପ୍ରଥମ ଡୋକ୍ ପ୍ରତିଷେଧକ ନେବା ପରେ ମାସ୍କ ପରିଧାନ କ୍ଷାରି ରଖିବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ସେ କହିଛନ୍ତି କୋବିଡ୍ ନାଇଷ୍ଟିନ୍ ବିପକ୍ଷରେ ଭାରତର ସଂଗ୍ରାମ ଦୃଢ଼ ମନୋବଳ ଓ ଆତ୍ମନିର୍ଭରଶୀଳତା ଉପରେ ପର୍ଯ୍ୟବେସିତ କୋବିଡ୍ ସଂକ୍ରମଣ ସମୟରେ ସ୍ୱାସ୍ଥ୍ୟକର୍ମୀ ଓ ଚିକିତ୍ସା କ୍ଷେତ୍ରର ପେସାଦାରମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ତାହାକୁ ନେଇ ପ୍ରଧାନମନ୍ତ୍ରୀ ଭାବପ୍ରବଣ ହୋଇପଡ଼ିଥିଲେ ଭାରତ କୋବିଡ୍ ନାଇଷ୍ଟିନ୍ର ଯେଭଳି ମୁକାବିଲା କରୁଛି ସମଗ୍ର ବିଶ୍ୱ ଏହାକୁ ପ୍ରଶଂସା କରିଛି ସେ କହିଛନ୍ତି କେନ୍ଦ୍ର ସରକାର ରାଜ୍ୟ ସରକାର ସ୍ୱାୟତ୍ତ ସଂସ୍ଥା ଓ ସାମାଜିକ ସଙ୍ଗଠନଗୁଡ଼ିକ ଐକ୍ୟବଦ୍ଧ ହୋଇ କିଭଳି ଅଭ୍ତପୂର୍ବ ସଫଳତା ହାସଲ କରିପାରନ୍ତି ସେ ବିଷୟରେ ଭାରତ ସମଗ୍ର ବିଶ୍ୱପାଇଁ ଦୃଷ୍ଟାନ୍ତ ହୋଇପାରିଛି ଶ୍ରୀ ମୋଦି କହିଛନ୍ତି ବିମାନ ବନ୍ଦରଗୁଡ଼ିକରେ ଯାତ୍ରୀମାନଙ୍କୁ ଯାଞ୍ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ଥିଲା

ଜଣେ ସଫାଇ କର୍ମଚାରୀଙ୍କୁ ପ୍ରଥମ ପ୍ରତିଷେଧକ ଟିକା ଦିଆଯାଇଥିଲା ଏମ୍ସ୍ ନିର୍ଦ୍ଦେଶକ ରଣଦୀପ୍ ଗୁଲେରିଆ ଓ ନୀତି ଆୟୋଗ ସଦସ୍ୟ ଭିକେ ପଲ୍ ଆଜି ପ୍ରତିଷେଧକ ଟିକା ନେଇଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଜନସାଧାରଣଙ୍କ ଅଂଶଗ୍ରହଣ ସହ କୋବିଡ୍ ନାଇଷ୍ଟିନ୍ ବିପକ୍ଷରେ ଭାରତର ସଂଗ୍ରାମ ସଫଳ ହେବ ଏଚ୍ଏମ୍ ଭ୍ୟାକ୍କିନେସନ୍ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିଶ୍ୱର ସର୍ବବୃହତ କୋବିଡ୍ ନାଇଷ୍ଟିନ୍ ପ୍ରତିଷେଧକ ଟିକାକରଣ ଅଭିଯାନ ପାଇଁ ଦେଶର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ କଣାଇଛନ୍ତି କିଛି ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ କୋବିଡ୍ର ମୁକାବିଲାରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଅତିକ୍ରମ କରିଛି ସେ କହିଛନ୍ତି ବିଶ୍ୱର ଏହି ସର୍ବବୃହତ ଟିକାକରଣ ଅଭିଯାନରୁ ଭାରତୀୟ ବୈଜ୍ଞାନିକମାନଙ୍କର ପ୍ରତିଭା ଓ ଦେଶର ଦୃଢ଼ ନେତୃତ୍ୱର ସ୍ୱଷ୍ଟ ପ୍ରମାଣ ମିଳିଛି ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ସମଗ୍ର ମାନବଜାତି ପାଇଁ ସଫକଟ ଆଣିଦେଇଥିବା କୋବିଡ୍ ନାଇଷ୍ଟିନ୍ର ମୂଳୋତ୍ପାଟନ ଦିଗରେ ଅଭିଯାନ ଆରମ୍ଭ କରିବାରେ ସଫଳ ହୋଇଥିବା କିଛି ରାଷ୍ଟ୍ର ମଧ୍ୟରେ ଭାରତ ସ୍ଥାନ ପାଇଛି ସେ କହିଛନ୍ତି ଏକ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏହା ପ୍ରକୃତ ପଦକ୍ଷେପ

ସେହି ଟ୍ରେନ୍ ଗୁଡ଼ିକ ଦେଶର ବିଭିନ୍ନ ଭାଗରୁ ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଆସିବାରେ ପର୍ଯ୍ୟଟକମାନଙ୍କୁ ସାହାଯ୍ୟ କରିବ ପ୍ରଧାନମନ୍ତ୍ରୀ ରେଳବାଇର ଆଉ କିଛି ପ୍ରକଳ୍ପକୁ ମଧ୍ୟ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଓ ରେଳମନ୍ତ୍ରୀ ପୀୟଷ ଗୋଏଲ ଏହି ଅବସରରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ଡାଭୋଇ ଚାନ୍ଦୋଡ୍ ବ୍ରଡ୍ଗେଜ୍ ରେଳ ଲାଇନ୍କୁ ଉଦ୍ଘାଟନ କରିବେ ତାଛଡ଼ା ସେ ଚାନ୍ଦୋଡ୍ କେବାଡ଼ିଆ ନ୍ୟୁ ବ୍ରଡ୍ଗେଜ୍ ରେଳ ଲାଇନ୍ ନୂଆ କରି ବିଦ୍ୟୁତକରଣ ହୋଇଥିବା ପ୍ରତାପ ନଗର କେବାଡ଼ିଆ ସେକ୍ସନ୍ ଓ ଡାଭୋଇ ଚାନ୍ଦୋଡ୍ ଓ କେବାଡ଼ିଆରେ ସ୍ଥାପିତ ନୂଆ ଷ୍ଟେସନ୍ଗୁଡ଼ିକୁ ମଧ୍ୟ ଉଦ୍ଘାଟନ କରିବେ ସକ୍ଷମ୍ କ୍ୟାମ୍ପେନ୍ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ସ୍ୱଚ୍ଛ ଓ ସବୁଜ ଶକ୍ତି ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି ଲାଗି ମାସେ ବ୍ୟାପି ସକ୍ଷମ ଅଭିଯାନର ଶୁଭାରମ୍ଭ କରିଛି ସର୍ବଭାରତୀୟ ସ୍ତରରେ କାର୍ଯ୍ୟକାରୀ ହେଉଥିବା ଏହି ଅଭିଯାନରେ ପ୍ରଦୂଷଣ ମୁକ୍ତ ଇନ୍ଧନର ବ୍ୟବହାର ଉପରେ ଆଲୋକପାତ କରାଯିବ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ରାସ୍ ମନ୍ତ୍ରଣାଳୟ ସଚିବ ତରୁଣ କାପୁର ନୃଆଦିଲ୍ଲୀରେ ସକ୍ଷମ ଅଭିଯାନର ଶୁଭାରମ୍ଭ କରିଛନ୍ତି

ସେଗୁଡ଼ିକ ମଧ୍ୟରେ ଗ୍ୟାସ୍ ଭିଭିକ ଅର୍ଥନୀତି ଆଡ଼କୁ ଅଗ୍ରସର ହେବା ଫସିଲ ଇନ୍ଧନର ପ୍ରଦୂଷଣ ମୁକ୍ତ ବ୍ୟବହାର ଜୈବ ଇନ୍ଧନର ବ୍ୟବହାର ପାଇଁ ଦେଶୀୟ ଉତ୍ସ ଉପରେ ନିର୍ଭରଶୀଳତା ବୃଦ୍ଧି ଓ ବିଦ୍ୟୁତ୍ ଚାଳିତ ଯାନର ବହୁଳ ବ୍ୟବହାର ଅନ୍ତର୍ଭ୍ଭକ୍ତ

ଚତୁର୍ଥ ତଥା ଚୂଡ଼ାନ୍ତ ଟେଷ୍ଟ ମ୍ୟାଚ୍ ବ୍ରିସ୍ବେନ୍ରେ ଖେଳାଯାଉଛି ବର୍ଷା ଯୋଗୁଁ ଖେଳକୁ କାଟ୍ଛାଣ୍ଟ କରାଯାଇଥିଲା ତୂତୀୟ ଟେଷ୍ଟ ମ୍ୟାଚ୍ ସମୟରେ ମଧ୍ୟ ବର୍ଷା ଯୋଗୁଁ ଆଉଟ୍ଫିଲ୍ଚ ଓଦା ରହିବାରୁ ଖେଳ ବାଧାପ୍ରାପ୍ତ ହୋଇଥିଲା

ଅଷ୍ଟ୍ରେଲିଆ ପାଇଁ ପ୍ୟାଟ୍ କୁମିନ୍ସ ଓ ଲିଓନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି